ଉତ୍ତରାଖଣ୍ଡର ଭାରତ ତୀବ୍ଦତ ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡର ହର୍ସିଲ୍ଠାରେ ଭାରତ ତିବ୍ଦତ ସୀମା ଯବାନଙ୍କ ସହ ଗତକାଲି ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଉପଲବ୍ଧ ବେଶ୍ ଭଲ ରହିଛି ୱାନ୍ ର୍ୟାଙ୍କ୍ ୱାନ୍ ପେନ୍ସନ୍ ବ୍ୟବସ୍ଥା ସମେତ ପୂର୍ବତନ ସୈନିକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦସୁରକ୍ଷାକୁ ନିଶ୍ଚିତ କରିବା ସହ ଦେଶବାସୀଙ୍କୁ ନିର୍ଭୟରେ ରହିବା ପାଇଁ ଯବାନମାନେ ଯେଉଁ ତ୍ୟାଗ ନିଷ୍ଠା ଓ ଶ୍ରମ ପ୍ରଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି ସୀତାରମଣ ଯବାନ ସାମାଜିକ ଗଣମାଧ୍ୟମରେ ଯାହାସବୁ ପ୍ରକାଶ ପାଉଛି ତାହାକୁ ବିଶ୍ୱାସକୁ ନ ନେବା ପାଇଁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଯବାନମାନଙ୍କୁ ସତର୍କ କରାଇ ଦେଇଛନ୍ତି ଦୀପାବଳି ଅବସରରେ ଅରୁଣାଚଳ ପ୍ରଦେଶର ନିୟନ୍ତ୍ରଣରେଖା ହାଉଲିଆନ୍ଠାରେ ଯବାନମାନଙ୍କ ସହ କଥାବାର୍ତ୍ତା ଅବସରରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ସେନା ଏବଂ ପ୍ରତିରକ୍ଷା ବାହିନୀ ସଂପର୍କରେ ଅନେକ ସମୟରେ ଫେସ୍ବୁକ୍ ଟ୍ୱିଟର୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ନକାରାତ୍ମକ ଖବର ପ୍ରକାଶ ପାଉଛି ଏସବୁ ଭିତ୍ତିହୀନ ଖବର ପ୍ରତି ଯବାନମାନେ ସତର୍କ ରହିବା ଉଚିତ

ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କୋଲାସିବ୍ ଜିଲ୍ଲାରେ ବିକ୍ଷୋଭ ସମୟରେ ହୋଇଥିବା ହିଂସାର ନିନ୍ଦା କରିଛନ୍ତି

ଆର୍ବିଆଇ ଇସି ଭିତ୍ତିଭୂମି ସୃଷ୍ଟି ପାଇଁ ବାହ୍ୟ ବ୍ୟବସାୟିକ ରଣ ସଂଗ୍ରହ ନୀତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅଧିକ ଉଦାର କରିଛନ୍ତି

ଏହାଛଡ଼ା ଏ କ୍ଷେତ୍ରରେ ଥିବା ଆଉ କିଛି କଠୋର ବ୍ୟବସ୍ଥାକୁ ଅଧିକ ସରଳ କରାଯାଇଛି ଶ୍ରୀଲଙ୍କା ଶପଥ ଶ୍ରୀଲଙ୍କା ସରକାରଙ୍କ ସ୍ଥାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଗତକାଲି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି

ଶ୍ରୀଲଙ୍କା ପାର୍ଲାମେଣ୍ଟର ବାଚସ୍କତି କାରୁ ଜୟସୂର୍ଯ୍ୟ କହିଛନ୍ତି ଯେ ଆସନ୍ତା ବୁଧବାର ଦିନ ପାର୍ଲାମେଙ୍କର ବୈଠକ ଆରମ୍ଭ ହେଉଥିବାରୁ ନୂଆ ସରକାରର ସ୍ଥାୟୀତ୍ୱ ଓ ସଂଖ୍ୟାଗରିଷ୍ଠତା ଗୃହରେ ପ୍ରମାଣିତ ହେବାର ଆବଶ୍ୟକତା ରହିଛି ବିଭିନ୍ନ ଦଳର ନେତାମାନଙ୍କ ସହ ପାର୍ଲାମେଣ୍ଟର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା ଅବସରରେ ଶ୍ରୀ ଜୟସୂର୍ଯ୍ୟ ଏହା କହିଛନ୍ତି ଅପରପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭର ପ୍ରଥମ ଦିବସରେ ସଂଖ୍ୟାଗରିଷତା ପ୍ରମାଣ ପାଇଁ ଭୋଟ୍ ଗ୍ରହଣ କରାଯିବ ନିହାତି ଦରକାର ନାହିଁ ମହିନ୍ଦ ରାଜପକ୍ଷଙ୍କ ନେତୁତ୍ୱରେ ଗଠିତ ନୂଆ ସରକାରର ଆବଶ୍ୟକ ସଂଖ୍ୟାଗରିଷତା ନାହିଁ ବୋଲି କୁହାଯାଉଛି ରାଜପକ୍ଷଙ୍କ ନେତୃତ୍ୱରେ ଗଠିତ ଏହି ସରକାରକୁ ଛୋଟଛୋଟ ଦଳଗୁଡ଼ିକ ସମର୍ଥନ ଦେବାକୁ ମନା କରିଦେଇଛନ୍ତି ଅପରପକ୍ଷରେ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମ ସିଂହ କହିଛନ୍ତି ଯେ ପାର୍ଲାମେଣ୍ଟରେ ତାଙ୍କର ବହୁମତ ରହିଛି ଏବଂ ଏହା ପ୍ରମାଣ କରିବାକୁ ତାଙ୍କୁ ଶୀଘ୍ର ସୁଯୋଗ ଦେବା ଉଚିତ ୟୁଏସ୍ ମିଡ୍ଟର୍ମ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶରେ ସଦ୍ୟ ସମାପ୍ତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଫଳାଫଳକୁ ଏକ ବିରାଟ ସଫଳତା ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଯେ ତାଙ୍କ ରିପବ୍ଲିକାନ୍ ପାର୍ଟି ଉତ୍ତମ ପ୍ରଦର୍ଶନ କରି ଇତିହାସର ଧାରା ବଦଳାଇଛି ଅତୀତରେ ଉପନିର୍ବାଚନରେ ଶାସକ ଦଳଗୁଡ଼ିକର ପ୍ରଦର୍ଶନ ଯାହା ରହେ ଚଳିତଥର ତାଠାରୁ ଯଥେଷ୍ଟ ଭଲ ଫଳାଫଳ ମିଳିଛି ସେ ମଧ୍ୟ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟମାନଙ୍କ ସହ ମିଳିମିଶି ଦେଶର ଉନ୍ନତି କଚ୍ଚେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି

ସେହି ସଦନରେ ଏବେ ଡ୍ରେମୋକ୍ରାଟିକ ପାର୍ଟିର ସଦସ୍ୟମାନେ ସଂଖ୍ୟାଗରିଷ୍ଠତା ଲାଭ କରିଛନ୍ତି ଅପରପକ୍ଷରେ ଦେଶରେ ସିନେଟ୍ରେ ଟ୍ରମ୍ପଙ୍କ ପାର୍ଟି ନିଜର ଶକ୍ତି ବୃଦ୍ଧି କରିବା ସହ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି ଗଣମାଧ୍ୟମର ତୀବ୍ର ସମାଲୋଚନା ବିରୋଧୀ ଡେମୋକ୍ରାଟିକ୍ ଦଳକୁ ଧନୀଲୋକମାନଙ୍କର ବିପୁଳ ଆର୍ଥିକ ସହାୟତା ଏବଂ ଅନ୍ୟ କେତେକ କାରଣରୁ ତାଙ୍କ ଦଳ ଉପନିର୍ବାଚନରେ ଆଶାଜନକ ସଫଳତା ପାଇ ନାହିଁ ବୋଲି ସେ କହିଛନ୍ତି

ଇଲିନଏସ୍ରୁ ରାଜା କୃଷ୍ଣମୂର୍ତ୍ତି ଦ୍ୱିତୀୟ ଥର ପାଇଁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଡକୁର ଆମି ବେରା କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ କାଲିଫର୍ଣ୍ଣିଆରୁ ଜିତିଛନ୍ତି ସେହିଭଳି ସିଲିକନ୍ଭ୍ୟାଲିରୁ ରୋ ଖାନ୍ନା ତାଙ୍କର ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ଡେମୋକ୍ରାଟିକ୍ ପ୍ରାର୍ଥୀ ପ୍ରମିଳା ଜୟପାଲ କାଲିଫର୍ଣ୍ଣିଆର ଅନ୍ୟ ଏକ ଆସନରୁ ବିଜୟୀ ହୋଇଛନ୍ତି ୟୁଏସ୍ ଏଜି ରିଜାଇନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ଅନୁରୋଧ କ୍ରମେ ଆମେରିକାର ଆଟର୍ଣ୍ଣି ଜେନେରାଲ୍ ଜେଫ୍ ସେସନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଗତ କିଛିକାଳ ଧରି ସେସନ୍କଙ୍କ କାର୍ଯ୍ୟକଳାପରେ ରାଷ୍ଟ୍ରପତି ଅସନ୍ତୋଷ ବ୍ୟକ୍ତ କରିବା ସହ ଏବଂ ସାଧାରଣସଭା ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ସମାଲୋଚନା କରୁଥିଲେ ସେସନ୍କଙ୍କ ସ୍ଥାନରେ ମାଥ୍ୟୁ ହ୍ୱିଟେକର୍ଙ୍କୁ କାର୍ଯ୍ୟକାରୀ ଆଟର୍ଣ୍ଣି ଜେନେରାଲ୍ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ନିଜ ମନ୍ତ୍ରିମଣ୍ଡଳ ଓ ବରିଷ୍ଣ ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ କରିବେ ବୋଲି ଟ୍ରମ୍ପ୍ ଘୋଷଣା କରିବା ପରେ ପ୍ରଥମେ ଆଟର୍ଣ୍ଣି ଜେନେରାଲ୍ଙ୍କୁ ହଟାଇଛନ୍ତି

ଯୋଗାଯୋଗ ମନ୍ତ୍ରୀ ଇଶା ବାକାରୀ ଚିରୋମା କହିଛନ୍ତି ସମସ୍ତ ଛାତ୍ରଛାତ୍ରୀ ନିରାପଦରେ ମୁକ୍ତ ହୋଇଛନ୍ତି ତେବେ କେଉଁ ପରିସ୍ଥିତିରେ ସେମାନଙ୍କୁ ମୁକୁଳେଇ ଦିଆଯାଇଛି ସେ ସମ୍ପର୍କରେ ସେ ସୂଚନା ଦେଇ ନାହାନ୍ତି

ରାଜଧାନୀ ହରାରେ ଓ ଦେଶର ପୂର୍ବାଞ୍ଚଳ ସହର ରୁସଫେର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଘଟଣା ଘଟିଛି

ଜିମ୍ବାଓ୍ୱେରେ ସଡ଼କଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଏବଂ ଏହା ଖାଲଖମାରେ ଭର୍ତ୍ତି ତେଣୁ ଏଠାରେ ସଡ଼କ ଦୁର୍ଘଟଣା ଏକ ସାଧାରଣ ଘଟଣା ପାକ୍ ଓମେନ୍ ଅନ୍ୟ ଧର୍ମ ପ୍ରତି ଅନୁଚିତ ଆଚରଣ ପ୍ରଦର୍ଶନ ଅଭିଯୋଗରେ ଦୀର୍ଘ ଆଠବର୍ଷ ଧରି ଜେଲ୍ରେ ଥିବା ପାକିସ୍ତାନର ଜଣେ ଖ୍ରୀଷ୍ଟିଆନ୍ ମହିଳା ଆସିଆ ବିବିଙ୍କୁ ଖଲାସ କରାଯାଇଛି ତାଙ୍କ ଓକିଲ ଏକ ବିବୂଭିରେ କହିଛନ୍ତି ଯେ ଏବେ ତାଙ୍କ ଗନ୍ତବ୍ୟସ୍ଥଳ କେଉଁଠି ତାହା କହିବା ସମ୍ଭବ ନୁହେଁ ପାକିସ୍ତାନର ସର୍ବୋଚ୍ଚ ଅଦାଲତ ଗତ ସପ୍ତାହରେ ଆସିଆ ବିବିଙ୍କୁ ଅଭିଯୋଗ ମୁକ୍ତ କରି ଜେଲ୍ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେବା ପରେ ଦେଶର କଠୋରପନ୍ଥୀ ଇସ୍ଲାମୀୟ ଗୋଷୀ ପ୍ରତିବାଦ କରିଥିଲେ ଇମ୍ରାନ୍ ବେଗିଂ ପାକିସ୍ତାନ ଟେଲିଭିଜନର କାର୍ଯ୍ୟକାରୀ ମୁଖ୍ୟ ହସନ୍ ଇମଦ୍ ମହମ୍ମଦିଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଚୀନ୍ ଗସ୍ତରେ ଥିବାବେଳେ ପାକିସ୍ତାନ ଟିଭିରେ ଏକ ଖବର ପ୍ରସାରିତ ହୋଇଥିଲା ଯେଉଁଥିରେ ବେଙ୍ଗିଂ କାଗାରେ ବେଗିଙ୍ଗ୍ ଲେଖାଯାଇଥିଲା ଏହି ତ୍ରଟିକୁ ସାମାଜିକ ଗଣମାଧ୍ୟମରେ ଇମ୍ରାନ୍ ଚୀନ୍କୁ ଭିକ୍ଷା ମାଗିବାକୁ ଯାଇଛନ୍ତି ବୋଲି କଦର୍ଥ କରି ପ୍ରସାରଣ କରାଯାଇଥିଲା ପାକିସ୍ତାନ ଟେଲିଭିଜନରେ ହୋଇଥିବା ଏହି ତ୍ରୁଟିର ତଦନ୍ତ ଚାଲିଛି